ଶ୍ରୀ ସେଠୀଙ୍କ ସହିତ ତାଙ୍କ ପୁତ୍ର ଅଭିମନ୍ୟ ସେଠୀ ମଧ୍ଧ ବିଜେପିରେ ଯୋଗ ଦେଇଛନ୍ତି

ଶ୍ରୀ ସେଠୀ କିମ୍ବା ତାଙ୍କ ପୁଅଙ୍କୁ ଆସନ୍ତା ନିର୍ବାଚନରେ ଟିକେଟ୍ ନ ମିଳିବାରୁ ସେ ମୁଖ୍ୟମନ୍ତୀଙ୍କ ପାଖକୁ ଇସ୍ତପା ପତ୍ର ପଠାଇଛନ୍ତି

ସେହିଭଳି ଢେଙ୍କାନାଳ ଜିଲ୍ଲାରେ ମଧ୍ଧ ଆଜି ଦୁଇଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି

ଏଥିଲାଗି ଗଠିତ ମନ୍ତୀସ୍ତରୀୟ ବୈଠକରେ ଆଳୁ ମିଶନର ସମୀକ୍ଷା କରାଯାଇଥିଲା

ସେହି ଆଧାରରେ ଓଡ଼ିଶା ସରକାର ସମାଧାନର କୌଣସି ପ୍ରସ୍ତାବ ଦେଲେ ତାହା ଯଦି ଗ୍ରହଶଯୋଗ୍ୟ ହୁଏ ତେବେ ଛତିଶଗଡ ସେହି ପ୍ରସ୍ତାବକୁ ଗ୍ରହଶ କରିବ ବୋଲି ଶ୍ରୀ ଗାଙ୍ଗୁଲି କହିଛନ୍ତି

ପରେ ପୋଲିସ ଘଟଶାସ୍ଚଳରେ ପହଞ୍ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା ସେହିପରି କଟକ ପାରାଦ୍ୱୀପ ରାସ୍ତାର ଶିଉଳିଠାରେ ମଟର ସାଇକେଲ୍ ଓ ଟ୍ରକ୍ ସାମୁ